ମନ୍ତୀ ପରିଷଦ ବୈଠକ ଆକି ରାଜ୍ୟ ମନ୍ତୀ ପରିଷଦ ବୈଠକ ଅନୁଷ୍ଠିତ ହେବ

ଏହାଦ୍ୱାରା ସେମାନଙ୍କ ଉପାଦନର ଗୁଣବଉା ସୁନିଶ୍ୱିତ କରାଯିବା ସହ ବ୍ରାଣ୍ଡିଂଙ୍ଗ୍ ମାଧ୍ଧମରେ ଅଧିକ ମୂଲ୍ୟଯୁକ୍ତ ହୋଇପାରିବ ଗ୍ରାମୀଣ ଉପାଦକମାନଙ୍କ ଆର୍ଥିକ ବିକାଶର ମାର୍ଗ ସୁଦୃତ୍ ହେବା ସହ ସେମାନେ ଆନ୍ତର୍କାତିକ ବଜାରରେ ମଧ ପହଞିପାରିବେ

ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା କାଲି ଯୁକ୍ତ ଦୁଇ କଳା ବାଶିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବ

ବୈଠକରେ ଦଳର ସାଙ୍ଗଠନିକ ପୁନ୍ନବିନ୍ୟାସ ବିଷୟରେ ଆଲୋଚନା ହେବା ସହ ଅନେକ ସାମ୍ରତିକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା